ରାଜନାଥ ସିଆଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସିଆଚୀନ୍ ଗ୍ଲେସିୟର୍ ଗସ୍ତ କରି ପାକିସ୍ତାନ ସହ ସୀମା ଅଞ୍ଚଳର ନିରାପତ୍ତା ପରିସ୍ଥିତିର ସମୀକ୍ଷା କରିବେ ତାଙ୍କ ସହ ସେନାବାହିନୀ ମୁଖ୍ୟ ଜେନେରାଲ୍ ବିପିନ୍ ରାବତ୍ ଯିବେ ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସେନାବାହିନୀର ପ୍ରସ୍ତୁତି ସମ୍ଭନ୍ଧୀୟ ବିସ୍ତୃତ ବିବରଣୀ ପ୍ରଦାନ କରାଯିବ

ତାଙ୍କର ଏହି ଗସ୍ତ ସମୟରେ ସେ ଯବାନ ଓ ଅଫିସରମାନଙ୍କ ସହ ବାର୍ତ୍ତାଳାପ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ ସିଆଚୀନ୍ ଯୁଦ୍ଧସ୍କାରକୀଠାରେ ସେ ପ୍ରଷ୍ଣମାଲ୍ୟ ଅର୍ପଣ କରିବେ ଜେକେ ଏନ୍କାଉଣ୍ଟର୍ ଜନ୍ମ୍ର କାଶ୍ମୀରର ସୋପିଆଁ କିଲ୍ଲାସ୍ଥିତ ମୋଲୁ ଚିତ୍ରାଗାମ୍ ଅଞ୍ଚଳରେ ନିରାପତ୍ତା ବାହିନୀ ସହ ସଂଘର୍ଷରେ ଦୁଇ ଜଣ ସନ୍ତାସବାଦୀ ପ୍ରାଣ ହରାଇଛନ୍ତି ସନ୍ତାସବାଦୀମାନେ ସେନାବାହିନୀ ଯବାନମାନଙ୍କ ଉପରକୁ ଗୁଳି ଚଳାଇବାରୁ ସଂଘର୍ଷ ଆରମ୍ଭ ହୋଇଥିଲା ମୃତ ସନ୍ତାସବାଦୀ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି ଓ ସେଗୁଡିକର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ଜୟଶଙ୍କର ଏକ୍ରକେସନ୍ ପଲିସି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି କେନ୍ଦ୍ର ସରକାର ସମସ୍ତ ଭାଷାକୁ ସମ୍ମାନ ଦିଅନ୍ତି ଓ ଦେଶର କୌଣସି ଭାଗରେ କୌଣସି ଭାଷାକୁ ଜୋର୍ କରି ଲଦି ଦିଆଯିବ ନାହିଁ ଏକ ଟ୍ୱିଟ୍ କରି ସେ କହିଛନ୍ତି ମାନବ ସମ୍ଭଳ ବିକାଶ ମନ୍ତ୍ରୀଙ୍କୁ ଦିଆଯାଇଥିବା ଜାତୀୟ ଶିକ୍ଷାନୀତି କେବଳ ଏକ ଚିଠା ରିପୋର୍ଟ ସେ କହିଛନ୍ତି ସର୍ବସାଧାରଣ ଓ ରାଜ୍ୟ ସରକାରମାନଙ୍କ ସମେତ ସମସ୍ତଙ୍କ ସହ ବିଚାର ବିମର୍ଶ କରାଯାଇ ତିନୋଟି ଭାଷା ନିୟମ ଉପରେ ନିଷ୍ପଭି ନିଆଯିବ ଗତ ଶନିବାର ଦିନ ଶିକ୍ଷା ସଚିବ ଆର୍ ସୁବ୍ରମଣ୍ୟମ୍ କେନ୍ଦ୍ର ସରକାରଙ୍କଦ୍ୱାରା କୌଣସି ନୀତିଗତ ନିଷ୍ପଭି ନିଆଯାଇ ନାହିଁ ବୋଲି ସ୍ୱଷ୍ଟୀକରଣ ଦେଇଥିଲେ ସେ କହିଥିଲେ କେନ୍ଦ୍ର ସରକାର ସମସ୍ତ ଭାରତୀୟ ଭାଷାର ସମାନ ବିକାଶ ପାଇଁ ପ୍ରତିଶ୍ରତିବଦ୍ଧ ନାଇଡୁ ଏଜୁକେସନ୍ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ନୂଆ ଶିକ୍ଷାନୀତି ଚିଠାକୁ ଅଧ୍ୟୟନ କରିବା ବିଶ୍ଳେଷଣ କରିବା ଓ ଏହା ଉପରେ ବିତର୍କ କରିବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ସେ କହିଛନ୍ତି ଭଲଭାବେ ଅଧ୍ୟୟନ ନ କରି କୌଣସି ନିଷ୍କଭିରେ ଉପନୀତ ହେବା ଠିକ୍ ନୁହେଁ ଗତକାଲି ବିଶାଖାପଟ୍ଟନମ୍ଠାରେ ଭାରତୀୟ ପେଟ୍ରୋଲିୟମ୍ ଓ ଶକ୍ତି ପ୍ରତିଷ୍ଠାନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଉପରାଷ୍ଟ୍ରପତି କହିଛନ୍ତି ଶିକ୍ଷାର ମୂଳ ବିଷୟଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଏହା ଉପରେ ସମସ୍ତଙ୍କୁ ଦୃଷ୍ଟିପାତ କରିବାର ଆବଶ୍ୟକତା ରହିଛି ସେ କହିଛନ୍ତି ସ୍କୁଲ୍ ବ୍ୟାଗ୍ ବୋଝ କମ୍ କରିବା କ୍ରୀଡ଼ାର ବିକାଶ ନୈତିକତା ବୃଦ୍ଧି ବୈଷୟିକ ଓ ଯଥାର୍ଥ ମାନସିକତାର ବିକାଶ ଇତିହାସ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କ କାହାଣୀ ଆଦି ପାଠ୍ୟକ୍ରମରେ ସ୍ଥାନ ପାଇବା ଉଚିତ

ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ଭାବେଳେ ସେ କହିଛନ୍ତି ତେଲଙ୍ଗାନା ଆନ୍ଧ୍ରପ୍ରଦେଶ ପଣ୍ଟିମବଙ୍ଗ ଓଡ଼ିଶା ଓ ଦିଲ୍ଲୀରେ ଏହି ଯୋଜନା କାର୍ଯ୍ୟକାରୀ ହୋଇ ନାହିଁ

ସେ କହିଛନ୍ତି ଏହି ଯୋଜନାକୁ ଲାଗୁ କରିବାପାଇଁ ସେ ସେହି ରାଜ୍ୟଗ୍ରଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରବର୍ତ୍ତାଇବେ

ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ତାଙ୍କ ମନ୍ତ୍ରଣାଳୟ ଏହି ଯୋଜନା ଉପରେ ମନପ୍ରାଣ ଦେଇ କାର୍ଯ୍ୟ କରିବ ଯାହାଦ୍ୱାରା ଅଧିକରୁ ଅଧିକ ଲୋକ ଏଥିରୁ ଉପକୃତ ହୋଇପାରିବେ

କାଶୀ ବିଶ୍ୱନାଥ ଉତ୍ତର ପ୍ରଦେଶର କାଶୀ ବିଶ୍ୱନାଥ କରିଡର୍ ନିର୍ମାଣ କାର୍ଯ୍ୟ ଚଳିତ ମାସରୁ ଆରମ୍ଭ ହେବ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ପ୍ରିୟ ଯୋଜନା ଶ୍ରୀ ମୋଦି ଗତ ମାର୍ଚ୍ଚ ମାସରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ବର୍ତ୍ତମାନ ସୁଦ୍ଧା ଏଥିପାଇଁ ଜମି ସଂଗ୍ରହ ମୃତ୍ତିକା ପରୀକ୍ଷଣ ଓ ଭ୍ ବୈଷୟିକ ତଦାରଖ କାର୍ଯ୍ୟ ସମ୍ପର୍ଣ୍ଣ ହୋଇସାରିଛି

ଟ୍ୱିଟ୍ କରି ପାଶିପାଗ ବିଭାଗ କହିଛି ନିମୁସ୍ତରରେ ପୂର୍ବ ଦିଗରୁ ପବନ ବହିବା ଯୋଗୁଁ ପଞ୍ଜାବ ହରିୟାଣା ଚଣ୍ଡୀଗଡ଼ ଓ ଉତ୍ତର ପ୍ରଦେଶରେ ଗ୍ରୀଷ୍କପ୍ରବାହ କମ୍ ହେବ ରାଜଧାନୀ ଦିଲ୍ଲୀରେ ଆଜି ଗରମ ଓ ଶୁଖିଲା ପାଗ ରହିବ

ରାଜସ୍ଥାନରେ ଭୀଷଣ ଗ୍ରୀଷ୍କପ୍ରବାହ ଯୋଗୁଁ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି

ଉତ୍ତର ପ୍ରଦେଶରେ ମଧ୍ୟ ଭୀଷଣ ଗରମ ଜାରି ରହିଛି ଝାନ୍ସୀରେ ସବୁଠୁ ବେଶି ଗରମ ପଡ଼ିଥିବାର କୁହାଯାଉଛି ତେବେ ଗୋରଖପୁର ଓ ଗୋଷ୍ଠା ସମେତ ରାଜ୍ୟର ପୂର୍ବ ଭାଗରେ ଘଡ଼ଘଡ଼ି ସହ ବର୍ଷା ଓ ଜୋର୍ରେ ପବନ ବହିବା ଯୋଗୁଁ ଲୋକମାନଙ୍କୁ କିଛିମାତ୍ରାରେ ଉପଶମ ମିଳିଛି ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ବର୍ଷା ହେବାଯୋଗୁଁ ଗରମ କମ୍ ହୋଇଛି

ଏଥିପାଇଁ ଶ୍ରୀ ବାଡ୍ରା ତାଙ୍କର ଗସ୍ତ କାର୍ଯ୍ୟସ୍ଟଚୀ ବିଷୟରେ କୋର୍ଟରେ ଜଣାଇବେ କିନ୍ତୁ ତାଙ୍କୁ ଲଣ୍ଡନ୍ ଗସ୍ତ କରିବାକୁ ଅନୁମତି ଦିଆଯାଇ ନାହିଁ

ସେଠାରେ ସେ ବିଭିନ୍ନ ତାଲିମ୍ କେନ୍ଦ୍ର ଓ ବିମାନ ବାହିନୀ କେନ୍ଦ୍ରଗୁଡ଼ିକୁ ପରିଦର୍ଶନ କରିବେ ସେ ସ୍ୱିଡେନ୍ ବିମାନ ବାହିନୀର ବରିଷ କର୍ମକର୍ତ୍ତାମାନଙ୍କ ସହ କଥାବାର୍ତ୍ତା କରିବେ ତାଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ବୃଦ୍ଧିରେ ସାହାଯ୍ୟ କରିବ ଓଡ଼ିଶା ସିଏମ୍ ମୁଖ୍ୟମନ୍ତ୍ରୀ ନନବୀନ ପଟ୍ଟନାୟକ ବିଜେପୁର ବିଧାନସଭା ଆସନରୁ ଇସ୍ତଫା ଦେଇଛନ୍ତି ସେ ହିଞ୍ଜିଳି ଓ ବିଜେପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ଓ ଦୁଇଟିଯାକ ଆସନରୁ ବିଜୟୀ ହୋଇଥିଲେ

ଏଥିପାଇଁ ମହୀଶ୍ୱର ରେସ୍ କ୍ଲବ୍କୁ ପ୍ରସ୍ତୁତ କରାଯାଇଛି

ଆନ୍ତର୍ଜାତିକ ଯୋଗ ଦିବସ ପାଇଁ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତ ସକାଶେ ରାଜ୍ୟର ମନ୍ତ୍ରୀ ଜି ଟି ଦେବଗୌଡ଼ା ଆସନ୍ତାକାଲି ଏକ ବୈଠକରେ ଅଧ୍ୟକ୍ଷତା କରିବେ

ୟୁଏସ୍ ବିଜା ଆମେରିକାର ନୂଆ ଆଇନ ଅନୁସାରେ ବିଜା ପାଇଁ ଆବେଦନ କରୁଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କର ସାମାଜିକ ଗଣମାଧ୍ୟମ ସମ୍ପନ୍ଧୀୟ ସ୍ତଚନା ଦେବାକୁ କୁହାଯାଇଛି ବିଦେଶୀ ନାଗରିକମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ ଓ ସନ୍ତାସବାଦୀ ଏବଂ ଉଗ୍ରବାଦୀମାନଙ୍କୁ ଆମେରିକା ମଧ୍ୟକୁ ପ୍ରବେଶ କରିବାରୁ ରୋକିବା ଏହାର ଲକ୍ଷ୍ୟ ଆମେରିକା ବୈଦେଶିକ ବିଭାଗ ଏ ସମ୍ଭନ୍ଧୀୟ ଏକ ନୂଆ ନୀତି ଗ୍ରହଣ କରିଛି ଯାହା ଅନୁସାରେ ଅସ୍ଥାୟୀ ଭାବେ ଗସ୍ତ କରୁଥିବା ବ୍ୟକ୍ତିମାନଙ୍କ ସମେତ ପ୍ରାୟ ଅଧିକାଂଶ ବିଜା ଆବେଦନକାରୀଙ୍କୁ ସେମାନଙ୍କ ସାମାଜିକ ଗଣମାଧ୍ୟମ ସଂକ୍ରାନ୍ତରେ ସୂଚନା ଦେବାକୁ ହେବ ଆମେରିକା ବୈଦେଶିକ ବିଭାଗ କହିଛି ବିଜାପାଇଁ ଆବେଦନ କରୁଥିବା ବ୍ୟକ୍ତିମାନେ ଯଦି ଭୁଲ୍ ତଥ୍ୟ ଦେବା ଜଣାପଡ଼ିବ ତେବେ ଏଥିପାଇଁ ସେମାନଙ୍କୁ ଗୁରୁତର ପରିଣାମ ଭୋଗ କରିବାକୁ ପଡ଼ିବ

ଭାରତ ଆସନ୍ତା ବୁଧବାର ଦିନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍ ଖେଳିବ